ଫଳରେ ପ୍ରଥମାର୍ଦ୍ଧରେ ଆସିଥିବା ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇପାରି ନଥିଲା

ଏହି ଦାବି ନେଇ ଆଜି କ୍ରିୟାନୁଷାନ କମିଟି ଓ ବାର ଆସୋସିଏସନ ବିଧାନସଭାକୁ ଏକ ଶୋଭାଯାତ୍ରାରେ ଯାଇ ଆଇନମନ୍ତୀଙ୍କୁ ଭେଟିଥିଲେ

ବିକ୍ଷୋଭ ଆକି ଷୋଡ଼ଶ ବିଧାନସଭାର ଦିବତୀୟ ପର୍ଯ୍ୟାୟର ତୃତୀୟ ଦିନରେ ଜଣେ ମହିଳାଙ୍କ ବିକ୍ଷୋଭ ପ୍ରଦର୍ଶନ ନେଇ ଗୃହରେ ଉତେଜନା ଦେଖାଦେଇଛନ୍ତି

ଶ୍ରୀ ହରିଚନ୍ଦନ ପାଞଥର ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି

ଏଥିସହ ଓଡିଶୀ ନୃତ୍ୟଶିକ୍କୀ ମଧୁଲିତା ମହାପାତ୍ର ଯୁବ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି

ତେବେ ଭୋଟରମାନଙ୍କୁ ଆକୃଷ୍ କରିବା ପାଇଁ ଶାସକ ଦଳ ପକ୍ଷରୁ ଅପବ୍ୟବହାର କର୍ଥିବା ବିଜେପି ଅଭିଯୋଗ କରିଛି ବିଜେଡି ପକ୍ଷର୍ ଦଳୀୟ କାର୍ଯ୍ୟକ୍ରମରେ ଟଙ୍ଙା ବଙ୍ଙା ଯାଉଥିବା ନେଇ ଆକି ଜିଲ୍ଲାରେ ଅନୁଷ୍ଠିତ ଏକ ସାମ୍ଭାଦିକ ସମ୍ଭିଳନୀରେ ବିଜେପିର ଦଳୀୟ ଜାତୀୟ ପ୍ରବକ୍ତା ସମ୍ଭିତ ପାତ୍ର ଅଭିଯୋଗ କରିଛନ୍ତି

ପ୍ରକୃତିର ଏହି ଅନୁପମ ଉପାଦାନ କିନ୍ତୁ ଧୀରେଧୀରେ ସହଜଲଛ ହେଉନାହି